ଗତ ମଙ୍ଗଳବାରଠାରୁ ଏକ ବେସରକାରୀ ହସ୍କିଟାଲ୍ରେ ତାଙ୍କର ଚିକିତ୍ସା କରାଯାଉଥିଲା ବୟସାଧିକଜନିତ ରୋଗରେ ସେ ପୀଡ଼ିତ ଥିଲେ ତାଙ୍କର ହଦ୍କ୍ରିୟା ଫୁସ୍ଫୁସ୍ ଓ କିଡ୍ନୀ ଠିକ୍ ଭାବେ କାର୍ଯ୍ୟ କରୁ ନ ଥିଲା ଗତକାଲି ତାଙ୍କର ଏକ ମୃଦ୍ରୁ ହୂଦ୍ଘାତ ହୋଇଥିଲା

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମାନାଥ ଚାଟ୍ଟାର୍ଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ସ୍ୱର୍ଗତ ଚାଟ୍ଟାର୍କୀ ଜଣେ ବରିଷ୍ଣ ସାଂସଦ ଥିଲେ ଯାହାଙ୍କର ଉପସ୍ଥିତି ସର୍ବଦା ସଭାଗ୍ରହରେ ଅନ୍ତର୍ଭବ କରାଯାଇପାରୁଥିଲା ଉପରାଷ୍ଟ୍ରପତି କହିଛନ୍ତି ସ୍ୱର୍ଗତ ଚାଟ୍ଟାର୍ଜୀ ସର୍ବଦା ସମସ୍ତଙ୍କ ପ୍ରତି ସମମନୋଭାବାପନ୍ନ ଆଭିମୁଖ୍ୟ ପୋଷଣ କରି ଆସୁଥିଲେ ଓ ଲୋକମାନଙ୍କର ସମସ୍ୟାକୁ ଉତ୍ଥାପନ କରିଆସୁଥିଲେ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ସ୍ୱର୍ଗତ ଚାଟ୍ଟାର୍ଜୀ ଭାରତୀୟ ରାଜନୀତିରେ ଏକ ସୁଦୃତ୍ ବ୍ୟକ୍ତିତ୍ୱ ଥିଲେ ଓ ଭାରତୀୟ ସଂସଦୀୟ ଗଣତନ୍ତ୍ରକୁ ମଜବୁତ୍ କରିଥିଲେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ସୋମନାଥ ଚାଟ୍ଟାର୍ଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ସ୍ୱର୍ଗତ ଚାଟ୍ଟାର୍ଜୀ ସମସ୍ତଙ୍କ ପାଇଁ ଜଣେ ସମ୍ମାନାସ୍କଦ ବ୍ୟକ୍ତି ଥିଲେ ଓ ଦଳ ନିର୍ବିଶେଷରେ ସମସ୍ତ ସାଂସଦଙ୍କ ପାଇଁ ପ୍ରେରଣାର ଉହ ଥିଲେ

ସେହି ଅର୍ଥକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକଦ୍ୱାରା ଏଦିଗରେ ବିନିଯୋଗ କରାଯିବା ସକାଶେ ନିୟମକାନୁନ୍ ଉପରେ କେନ୍ଦ୍ର ସରକାର ବିଜ୍ଞପ୍ତି କାରି କରିଛନ୍ତି ଓ କଙ୍ଗଲୀକରଣପାଇଁ ସେହି ଅର୍ଥର ବିନିଯୋଗକୁ ତଦାରଖ କରିବାଲାଗି କର୍ତ୍ତ୍ୱପକ୍ଷମାନ ସ୍ଥାପନ ଲାଗି ମଧ୍ୟ ବିଞ୍ଜପ୍ତି କାରି କରିଛନ୍ତି

କର୍ମକର୍ତ୍ତାମାନଙ୍କ କହିବା ଅନୁସାରେ ଭୀଷଣ ବର୍ଷା ହେବାରୁ ରାଜପଥ ବନ୍ଦ୍ ହୋଇଯିବାର୍ ଭଗବତୀ ନଗର ମୂଳ ଶିବିରଠାର୍ ତୀର୍ଥଯାତ୍ରାକୃ ବନ୍ଦ୍ ରଖାଯାଇଛି କୌଣସି ତୀର୍ଥଯାତ୍ରୀଙ୍କୁ କମ୍ମୁରୁ ଗୁମ୍ଫା ଅଭିମୁଖେ ଯାତ୍ରା କରିବାକୁ ଅନ୍ଦ୍ରମତି ଦିଆଯାଉ ନାହିଁ

ପିଏମ୍ ମାଲ୍ଦୀପ୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦୀପରେ ରାଜନୈତିକ ପ୍ରକ୍ରିୟା ଆରମ୍ଭ କରାଯିବାକୁ ଆହ୍ୱାନ ଦେଇଛନ୍ତି ମାଳଦୀପରେ ଶୀଘ୍ର ରାଜନୈତିକ ପ୍ରକ୍ରିୟା ଆରମ୍ଭ କରିବା ଓ ନ୍ୟାୟପାଳିକା ସମେତ ସମସ୍ତ ଗଣତାନ୍ତିକ ଅନୁଷ୍ଠାନକୁ ନିରପେକ୍ଷତାର ସହ ସ୍ୱଚ୍ଚ ଉପାୟରେ କାର୍ଯ୍ୟ କରିବାକୁ ଦିଆଯିବା ଦିଗରେ ସେଠାକାର ସରକାର ପଦକ୍ଷେପ ନେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଏହାଦ୍ୱାରା ସେଠାକାର ରାଷ୍ଟ୍ରପତି ନିର୍ବାଚନପାଇଁ ଏକ ଅନୁକ୍ଳ ବାତାବରଣ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ସମ୍ଭାଦପତ୍ରକୃ ଦେଇଥିବା ସାକ୍ଷାତ୍କାରରେ ଶ୍ରୀ ମୋଦି କହିଛନ୍ତି ମାଳଦୀପର ଏକ ଘନିଷ୍ଠ ପଡ଼ୋଶୀ ଦେଶଭାବେ ସେଠାକାର ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପ୍ରରଣ ପାଇଁ ଏକ ସ୍ଥିର ଶାନ୍ତିପୂର୍ଣ୍ଣ ତଥା ସମୃଦ୍ଧ ମାଳଦୀପ ଗଠନ ହେଉ ଭାରତ ଏହା ଚାହେଁ ମାଳଦୀପ ସୁପ୍ରିମ୍କୋର୍ଟ ଦେଶର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିଦ୍ ଓ ଅନ୍ୟ ବନ୍ଦୀମାନଙ୍କୁ ଖଲାସ କରି ସେମାନଙ୍କର ପୁନର୍ବଚାର କରାଯିବାକୁ ନିର୍ଦ୍ଦେଶ ଦେବା ପରେ ମାଳଦୀପ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ୍ ଦେଶରେ କରୁରୀକାଳୀନ ପରିସ୍ଥିତି ଲାଗୁ କରିବାରୁ ଭାରତ ଓ ମାଳଦୀପ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା ନେପାଳ ସମ୍ପର୍କ ଉପରେ ଶ୍ରୀ ମୋଦି କହିଛନ୍ତି ଦୁଇ ଦେଶ ମଧ୍ୟରେ ହଜାର ହଜାର ବର୍ଷ ଧରି ଐତିହାସିକ ଘନିଷ୍ଠ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଆସିଛି ଶ୍ରୀଲଙ୍କା ଉପରେ ଶ୍ରୀ ମୋଦି କହିଛନ୍ତି ଶ୍ରୀଲଙ୍କା ସହ ଭାରତର ସମ୍ପର୍କ ଅତ୍ୟନ୍ତ ନିବିଡ଼ ଓ ପ୍ରାୟ ସବୁକ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ରହିଛି ଦୁଇ ଦେଶ ମଧ୍ୟରେ ସମ୍ପର୍କ ପାଇଁ କୌଣସି ତୂତୀୟ ଦେଶର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି

ଏହି ଅଭିଯାନରେ ଲ୍ୟାଣ୍ଡର୍ ଓ ରୋବର୍ ପଠାଯିବ

ଓ୍ୱାଘା ସୀମା ଦେଇ ବନ୍ଦୀମାନଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଛି ପାକିସ୍ତାନ ବୈଦେଶିକ ବିଭାଗ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ମାନବୀୟ ଦୃଷ୍ଟିକୋଶରୁ ଆସନ୍ତାକାଲିର ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ବନ୍ଦୀମାନଙ୍କୁ ମୁକ୍ତ କରାଯାଇଛି

ପାକିସ୍ତାନ ଜଳରାଶିରେ ଅବୈଧଭାବେ ମାଛ ଧରୁଥିବା ଅଭିଯୋଗରେ ସେହି ମସ୍ୟଚ୍ଚୀବୀମାନଙ୍କୁ ଗିରଫ କରାଯାଇଥିଲା ପାକ୍ ଆସେମ୍ଜି ପାକିସ୍ତାନରେ ପଞ୍ଚଦଶ ନ୍ୟାସନାଲ୍ ଆସେମ୍ବିର ପ୍ରଥମ ଅଧିବେଶନ ଆଜି ଆରମ୍ଭ ହୋଇଛି ଏଥିସହ ନୂଆ ସରକାରକୁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି

ବୁଧବାର ଦିନ ନୂଆ ବାଚସ୍କତି ଓ ଉପ ବାଚସ୍କତିଙ୍କୁ ନିର୍ବାଚିତ କରାଯିବ ପାକିସ୍ତାନ ତେହେରିକେ ଇନ୍ସାଫ୍ ଖାଇବର୍ ପାଖ୍ତନ୍ଖ୍ୱା ବିଧାନସଭା ବାଚସ୍କତି ଆସାଦ୍ କାଇଜର୍ଙ୍କୁ ବାଚସ୍କତି ପଦପାଇଁ ମନୋନୀତ କରିଥିବାବେଳେ ପାକିସ୍ତାନ ପିପୁଲ୍ସ୍ ପାର୍ଟି ସୟେଦ୍ ଖୁର୍ସିଦ୍ ଶାହାଙ୍କୁ ଏହି ପଦପାଇଁ ମନୋନୀତ କରିଛି

ପାକିସ୍ତାନ ତେହେରିକେ ଇନ୍ସାଫ୍ ଚେୟାର୍ମ୍ୟାନ୍ ତଥା ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ପିଏମ୍ଏଲ୍ ଏନ୍ ସଭାପତି ସାହାବାଜ୍ ସରିଫ ପିପିପି ଚେୟାର୍ମ୍ୟାନ୍ ବିଲାୱାଲ୍ ଭୁଟ୍ଟୋ କର୍ଦ୍ଦାରୀ ଓ ପୂର୍ବତନ ରାଷ୍ଟ୍ରପତି ଅସିଫ୍ ଅଲ୍ଲି କର୍ଦ୍ଦାରୀଙ୍କ ସମେତ ବଡ଼ ବଡ଼ ନେତାମାନେ ଶପଥ ଗ୍ରହଣ ପାଇଁ ସଭାରେ ଉପସ୍ଥିତ ଅଛନ୍ତି ନୂଆ ବାଚସ୍କତିଙ୍କୁ ନିର୍ବାଚିତ କରାଯିବା ପରେ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚିତ କରାଯିବ ନୂଆ ବାଚସ୍କତି ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚିତ କରିବା ପ୍ରକ୍ରିୟାର ତଦାରଖ କରିବେ ପାକିସ୍ତାନ ଡେହେରିକେ ଇନ୍ସାଫ୍ ଇମ୍ରାନ୍ ଖାଁଙ୍କୁ ପ୍ରଧାନମନ୍ତ୍ରୀ ପଦପାଇଁ ମନୋନୀତ କରିସାରିଛି ଶନିବାର ଦିନ ସେ ଶପଥ ନେବାର କାର୍ଯ୍ୟସ୍ତଚୀ ରହିଛି

ପାକ୍ ନୱାଜ୍ ପାକିସ୍ତାନ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ ଆକି ଏକ ଉତ୍ତରଦାୟିତା କୋର୍ଟରେ ହାଜର ହୋଇଥିଲେ କୋର୍ଟରେ ତାଙ୍କ ପରିବାର ବିରୁଦ୍ଧରେ ଦୁର୍ନୀତି ମାମଲାଗୁଡ଼ିକ ଉପରେ ଶୁଣାଣି ହୋଇଛି ସେ ଜେଲ୍ ଯିବା ପରଠାରୁ ପ୍ରଥମ ଥରପାଇଁ କୋର୍ଟରେ ହାଜର ହୋଇଛନ୍ତି ନଓ୍ୱାଜ୍ ସରିଫ୍ ତାଙ୍କ କନ୍ୟା ମରିୟମ୍ ଓ ଜାମାତା ମହଞ୍ଜଦ ସଫ୍ଦର୍ ରାଓ୍ବଲପିଣ୍ଡିର ଅଦିଆଲା ଜେଲ୍ରେ ଅଛନ୍ତି କୋରିଆ ଟକ୍ସ୍ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ଆସନ୍ତା ମାସରେ ପିଓଙ୍ଗ୍ୟାଙ୍ଗ୍ରେ ତୂତୀୟ କଥାବାର୍ତ୍ତା ପାଇଁ ଏକମତ ହୋଇଛନ୍ତି ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଦୁଇ ଦେଶ ଏହି ସହମତିରେ ଉପନୀତ ହୋଇଛନ୍ତି ଦକ୍ଷିଣ କୋରିଆର ୟୋନହାପ୍ ସମ୍ଭାଦ ସଂସ୍ଥା କହିଛି ଏହି କଥାବାର୍ତ୍ତା ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନ୍ ଓ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ଙ୍କ ମଧ୍ୟରେ ଏହା ତୃତୀୟ ମୁହାଁମୁହିଁ ବୈଠକ ହେବ କେରଳ ରେନ୍ କେରଳର ବନ୍ୟା ପରିସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି ତେବେ ରାଜ୍ୟର ଉତ୍ତରାଞ୍ଚଳ କିଲ୍ଲାଗୁଡ଼ିକରେ ଏବେବି ବର୍ଷା ହେଉଛି